ମଙ୍ଗଳବାର ଏହା ଲୋକସଭାରେ ପାରିତ ହେବା ପରେ ଗତକାଲି ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତୀ ଥାଓ୍ୱରଚାନ୍ଦ୍ ଗେହଲଟ୍ ରାକ୍ୟସଭାରେ ବିଲ୍କୁ ଉପସ୍ଥାପନ କରିଥିଲେ

କାଳିଆ ଯୋଜନାରୁ ଯେପରି ଜଣେ ବି ଯୋଗ୍ୟ ଚାଷୀ ବାଦ ନ ପଡ଼େ ସେଥିପ୍ରତି ବିଶେଷ ଯତ୍ନବାନ ହେବା ପାଇଁ ମୁଖ୍ୟମନ୍ତୀ ପରାମର୍ଶ ଦେଇଛନ୍ତି

ଯୋଗ ଦେଇଥିବା ନେତା ଓ କର୍ମୀ ଆଗାମୀ ଦିନରେ ବିଜେପିର ସଂଗଠନକୁ ମକଭୁତ କରିବାରେ ସହାୟକ ହେବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି

ଶିଶିର ଶରସ ଉପାଦନକାରୀ ଓ ଗ୍ରାହକଙ୍କ ମଧରେ ସିଧାସଳଖ ସମ୍ପର୍କ ବଡ଼ାଇଛି ଶିଶିର ସରସ

ଆଜି ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ କଟକର ମଙ୍ଗଳା କୁବ୍ ଓ ସାଇ ହ